ପୂର୍ବରୁ ଏକ ଭିଡ଼ିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ଏହି ସମୟରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଘର ମଧ୍ୟରେ ରହିବା ସହିତ ଦଳବଦ୍ଧ ନ ହୋଇ ଏହି ଆଲୋକ ପ୍ରଜ୍ୱଳିତ କରିବାକୁ ନିବେଦନ କରିଥିଲେ ସେ କହିଛନ୍ତି କରୋନା ଭୂତାଣୁ ଯୋଗୁଁ ଘୋଟିଥିବା ଅନ୍ଧକାରକୁ ଦର କରିବା ପାଇଁ ସମଗ୍ର ଦେଶକୁ ଏକାଠି ହେବାକୁ ପଡ଼ିବ ପ୍ରଧାନମନ୍ତ୍ରୀ କହିଛନ୍ତି ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା ସମୟରେ ଯଦିଓ ଲୋକମାନେ ଏକାନ୍ତ ଅନୁଭବ କରୁଛନ୍ତି କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ସେମାନେ ଏକୁଟିଆ ନୁହନ୍ତି କାରଣ ସମଗ୍ର ଦେଶ ପରସ୍କର ପାଇଁ ପ୍ରସ୍ତୁତ ହୋଇ ରହିଛି

ଏକ ସମୟରେ ବିଦ୍ୟୁତ୍ ସରୋବରାହ ବନ୍ଦ ରହିବା ବେଳେ ଗ୍ରୀଡ୍ର ସ୍ଥିରତାକୁ ବଜାୟ ରଖିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଥିବା ଶକ୍ତି ମନ୍ତ୍ରଶାଳୟ ସ୍ୱଷ୍ଟ କରିଛି ବିଦ୍ୟୁତ୍ ସରବରାହରେ ବ୍ୟାହତ ହେବା ନେଇ କରାଯାଉଥିବା ଚିନ୍ତା ଅମଳକ ବୋଲି ମନ୍ତ୍ରଶାଳୟ କହିଛି ଭାରତୀୟ ବିଦ୍ୟୁତ୍ ସରବରାହ ବ୍ୟବସ୍ଥା ଅତ୍ୟନ୍ତ ଉନ୍ନତ ଓ ବ୍ୟବସ୍ଥିତ

ମନ୍ତ୍ରଶାଳୟ ପକ୍ଷରୁ ସମସ୍ତ ନଗରପାଳିକା ଓ ସ୍ୱାୟତ ଶାସନ ସଂସ୍ଥାମାନଙ୍କୁ ରାସ୍ତାରେ ଲଗାଯାଇଥିବା ଆଲୋକାକୁ ବନ୍ଦ ନ କରିବାକୁ ନିବେଦନ କରାଯାଇଛି ପିଏମ୍ କୋଭିଡ୍ ନାଇଣ୍ଟିନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ କୋଭିଡ୍ ନାଇଷ୍ଟିନ୍ ମୁକାବିଲା ସକାଶେ ଯୋଜନା ପ୍ରସ୍ତୁତି ଓ ସେଗୁଡ଼ିକର କାର୍ଯ୍ୟାନ୍ୱୟନ ପାଇଁ ଗଠିତ କ୍ଷମତାସମ୍ପନ୍ନ ଦଳର ମିଳିତ ବୈଠକରେ ଅଧ୍ୟକ୍ଷତା କରିଛନ୍ତି କୋଭିଡ୍ ନାଇଷ୍ଟିନ୍ର ଦେଶବ୍ୟାପୀ ପ୍ରସ୍ତୁତି ଓ ଏଥିସକାଶେ ଚିକିତ୍ସାଳୟ ଓ ଚିକିତ୍ସା ଉପକରଣର ଉପଲହ୍ଧତା ଉପଯୁକ୍ତ ଆଇସୋଲେସନ୍ ଓ କ୍ୱାରେଷ୍ଟାଇନ ସୁବିଧା ଆଦି ସମ୍ପର୍କରେ ସେ ସମୀକ୍ଷା କରିଛନ୍ତି ସମ୍ପୃକ୍ତ ବିଭାଗଗୁଡ଼ିକୁ ମାସ୍କ୍ ଗ୍ଲୋଭ୍ସ୍ ଏବଂ ଭେଷ୍ଟିଲେଟର୍ ଅଦି ଆବଶ୍ୟକ ଚିକିତ୍ସା ସରଞ୍ଜାମର ଯଥେଷ୍ଟ ପରିମାଣରେ ଉପଲବ୍ଧ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ହେଲ୍ଥ ମିନିଷ୍ଟର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍କର ହର୍ଷବର୍ଦ୍ଧନ ନୂଆଦିଲ୍ଲୀ ସ୍ଥିତ ଲୋକନାୟକ ଜୟପ୍ରକାଶ ନାରାୟଣ ଚିକିତ୍ସାଳୟ ପରିଦର୍ଶନ କରି ସେଠାରେ କୋଭିଡ୍ ନାଇଷ୍ଟିନ୍ ମହାମାରୀର ମୁକାବିଲା ପାଇଁ କରାଯାଇଥିବା ପ୍ରସ୍ତୁତିର ସମୀକ୍ଷା କରିଥିଲେ ସେ ଶୁକ୍ରବାର ଦିନ ସବ୍ପରଜଙ୍ଗ ଓ ରାମମନୋହର ଲୋହିଆ ଚିକିତ୍ସାଳୟ ମଧ୍ୟ ପରିଦର୍ଶନ କରିଥିଲେ ତେବେ ଶ୍ରୀ ହର୍ଷବର୍ଦ୍ଧନ ନିକଟରେ କେତେ ଜଣ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ପ୍ରତି ଲୋକମାନେ ପ୍ରଦର୍ଶନ କରିଥିବା ଦୁର୍ବ୍ୟବହାରକୁ ନେଇ ଉଦବେଗ ପ୍ରକାଶ କରିବା ସହିତ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ସମ୍ପାଦନ କରିବାରେ ବାଧା ସୃଷ୍ଟି ନ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି

ପ୍ରତ୍ୟେକ ଭାରତୀୟଙ୍କର ସ୍ୱାସ୍ଥ୍ୟ ଓ ନିରାପତ୍ତାକୁ ନିର୍ଣ୍ଣିତ କରିବା ପାଇଁ 'ଆରୋଗ୍ୟ ସେତୁ' ଡିକିଟାଲ୍ ଇଣ୍ଡିଆ ସହ ସଂଯୋଗ ହୋଇଛି ଏହି ଆପ୍ ଲୋକମାନଙ୍କୁ ସେମାନେ କରୋନା ଭୂତାଶୁରେ ସଂକ୍ରମିତ ହେବାର ବିପଦ ରହିଛି କି ନାହିଁ ସେ ବିଷୟରେ ଜଣାଉଛି ଲୋକମାନେ ଯେଉଁମାନଙ୍କ ସହ ମିଳାମିଶା କରୁଛନ୍ତି ତାହାକୁ ଭିତ୍ତି କରି ଏହି ଆପ୍ ଅତ୍ୟାଧୁନିକ ବ୍ଲୁଟୁଥ୍ ବୈଷୟିକଜ୍ଞାନ ଆଲଗୋରିଦିମ୍ବ ଓ ଆର୍ଟିଫିସିଆଲି ଇଷ୍ଟେଲିଜେନ୍ଦର ବ୍ୟବହାର କରି ସେମାନଙ୍କ ପ୍ରତି ସଂକ୍ରମଣର କେତେ ବିପଦ ରହିଛି ତାହା ସେମାନଙ୍କୁ ଜଣାଉଛି ଏହାକୁ ଥରେ ନିଜର ସ୍କାର୍ଟ୍ ଫୋନ୍ରେ ଡାଉନ୍ଲୋଡ୍ କରିଦେବା ପରେ ଲୋକମାନଙ୍କ ପାଖ ଦେଇ ଯାଉଥିବା ବ୍ୟକ୍ତିମାନଙ୍କ ଫୋନ୍ଗୁଡ଼ିକରେ ଡାଉନ୍ଲୋଡ୍ ହୋଇଥିବା ଆରୋଗ୍ୟ ସେତୁ ସହାୟତାରେ ସ୍ଟଚନା ମିଳିବ କୋଭିଡ୍ ନାଇଣ୍ଟିନ୍ ଟୀକା ହାଇଦ୍ରାବାଦର ଭାରତ ବାୟୋଟେକ୍ କମ୍ପାନୀ ଖୁବ୍ ଶୀଘ୍ର କୋଭିଡ୍ ନାଇଷ୍ଟିନ୍ ପାଇଁ ଏକ ପ୍ରତିଷେଧକ ଟୀକା ପ୍ରସ୍ତୁତ କରିବାକୁ ଯାଉଛି ଏହି ପ୍ରତିଷେଧକ ଟୀକା ନାଜାଲ ଡ୍ରପ୍ ଆକାରରେ ପ୍ରସ୍ତୁତ କରାଯିବ ବୋଲି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଡକ୍ଟର କ୍ରୀଷ୍ଣା ଏଲା ଆକାଶବାଣୀକୁ ସୂଚନା ଦେଇଛନ୍ତି

ଭାରତରେ ଏହାର ଉପଯୋଗ ପାଇଁ ଅନ୍ୟ କମ୍ପାନୀ ସହିତ ମିଶି ଆବଶ୍ୟକ ପରିମାଣର ପ୍ରତିଷେଧକ ଟୀକା ପ୍ରସ୍ତୁତ କରିବା ସକାଶେ ଏହାର ସାମର୍ଥ୍ୟ ଥିବା ଶ୍ରୀ ଏଲା କହିଛନ୍ତି ଭାରତୀୟ ଔଷଧ ମହା ନିର୍ଦ୍ଦେଶାଳୟ ସହିତ କମ୍ପାନୀ ଏହାର ଅନୁମୋଦନ ହାସଲ କରିବା ପାଇଁ ସମ୍ପର୍କରେ ଅଛି ଏହି ଟୀକା ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଏହାର ବ୍ୟବହାର ଅତି ସରଳ ଏପରିକି ଜଣେ ଅଙ୍ଗନବାଡ଼ି କର୍ମୀ ମଧ୍ୟ ଏହାକୁ ଅତି ସହଜରେ ଲୋକମାନଙ୍କୁ ବ୍ୟବହାର ଶିଖାଇ ପାରିବ କରୋନା ଆର୍ୟବେଦ ଭାରତୀୟ ଆର୍ୟୁବେଦ ଓ ବିଭିନ୍ନ ବିଜ୍ଞାନଧର୍ମୀ ପ୍ରକାଶନକୁ ଭିତ୍ତି କରି ଆୟୁଷ ମନ୍ତ୍ରଣାଳୟ ଲୋକମାନଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା ଓ ସେମାନଙ୍କୁ ପ୍ରତିଷେଧକ ମୂଳକ ପଦକ୍ଷେପ ଅବଲମ୍ଭନ କରିବା ପାଇଁ କେତେକ ପରାମର୍ଶ ଦେଇଛନ୍ତି ବିଶେଷ କରି କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଜଣେ ଲୋକ କିପରି ନିଜର ସ୍ୱାସ୍ଥ୍ୟର ଯତ୍ନ ନେଇପାରିବ ଓ ନିଜର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିପାରିବ ସେ ସମ୍ପର୍କରେ ଏହି ପରାମର୍ଶ ଦିଆଯାଇଛି

ହଳଦୀ ଧଣିଆ ପତ୍ର ରସୁଣ ଜାତୀୟ ଖାଦ୍ୟ ସାମଗ୍ରୀର ବ୍ୟବହାର କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ସକାଳେ ଚବନପ୍ରାସ ହର୍ବାଲ ଚା' ତୁଳସୀ ଗୁଜୁରାତି ଗୋଲମରିଚ ଅଦା ଆଦି ବ୍ୟବହାର କରି ଚା' ପିଇବାକୁ କୁହାଯାଇଛି ଦିନରେ ଦୁଇଥର ହଳଦୀ ମିଶ୍ରିତ କ୍ଷୀର ପିଇଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ ମନ୍ତ୍ରଣାଳୟ ପକ୍ଷରୁ ନାକରେ ନଡ଼ିଆ ତେଲ ଓ ଘିଅ ପକାଇବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ସୁଖିଲା କାସ ଓ ତଣ୍ଟି ବଥା ଥିବା ସ୍ଥୁଳେ ଗରମ ବାଷ୍ପ ଆଘ୍ରାଣ କରିବାକୁ କୁହାଯାଇଛି

ଅଧିକାଂଶ ରାଷ୍ଟ୍ର କେବଳ ପରୀକ୍ଷା ଦ୍ୱାରା ସଫକ୍ରମଣ ହୋଇଛି କି ନାହିଁ ଜାଣୁଥିବା ବେଳେ ଏ ପର୍ଯ୍ୟନ୍ତ ସଂକ୍ରମିତମାନଙ୍କୁ ଚିକିତ୍ସା କରିବାର ବ୍ୟବସ୍ଥା କରିପାରି ନାହାନ୍ତି ଇଟାଲୀରେ ସର୍ବାଧିକ ସଂଖ୍ୟକ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ସ୍କେନ୍ ରହିଛି

କୋଭିଡ୍ ନାଇଣ୍ଟି ଏସ୍ଡିଆର୍ଏଫ୍ ଭାରତରେ କୋଭିଡ୍ ନାଇଷ୍ଟିନ୍ ସଂକ୍ରମିତ ଲୋକଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଉଥିଲା ବେଳେ ଏହି ସଂଖ୍ୟା ଅନ୍ୟ ଦେଶ ତୁଳନାରେ ଯଥେଷ୍ଟ କମ ରହିଥିବା ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି ଗୃହ ମନ୍ତ୍ରଣାଳୟ ଯୁଗ୍ମ ସଚିବ ପିଏସ୍ ଶ୍ରୀବାସ୍ତବ କହିଛନ୍ତି ଯେ ଦେଶରେ ଲକ୍ଡାଉନ କଟକଣା ସଫଳତାର ସହିତ କାର୍ଯ୍ୟକାରୀ କରାଯାଉଛି

ତବ୍ଲିଘ୍ ଜମାତ୍ ସଦସ୍ୟମାନଙ୍କୁ ବ୍ୟାପକ ଉଦ୍ୟମ ବଳରେ ଚିହ୍ନଟ କରାଯାଉଛି

ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାଷ୍ଟ୍ରପତି ଟ୍ରମ୍ଫ୍ଙ୍କ ସହିତ ତାଙ୍କର ଆଲୋଚନା ଉତ୍ସାହଜନକ ହୋଇଛି